ଟ୍ୱିଟ୍ କରି ଶ୍ରୀ ମୋଦି ଲୋକମାନଙ୍କୁ ମତାମତ ଦେବାକୁ ଅନୁରୋଧ କରିଛନ୍ତି

ଏନେଇ ଆବଶ୍ୟକ ପ୍ରସ୍ତୁତି କରିବାକୁ ମାଧ୍ଧମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ପରେ ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା ତେବେ କେଉଁ ପରିସ୍ରିତିରେ ପ୍ରଶ୍ୱପତ୍ର ଲିକ୍ ହୋଇଥିଲା ତାହା ବର୍ଉମାନ ସୁଦ୍ଧା ସ୍ୱଷ୍ୟ ହୋଇନାହିଁ

ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରାଯାଉଥିବା ଏହି ପରୀକ୍ଷାକୁ ଘୁଞାଇବା ପାଇଁ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନ୍ ଖାରଜ ହୋଇଯାଇଛି

ଧନ୍ ଯାତ୍ରା ବରଗଡ଼ରେ ଚାଲିଥିବା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଙମଂଚ ଧନୁଯାତ୍ରା ମହୋହବର ଆକି ହେଉଛି ଦଶମ ଦିବସ କଂସ ଆଦେଶରେ ମନ୍ତୀ ଅକୂର ଗୋପପୁର ଯାଇଛନ୍ତି

ଏହି ଆବେଗମୟ ଦୂଶ୍ୟ ସହ ଦଶ ଦିନ ଧରି ଚାଲିଥିବା ଧନୁଯାତ୍ରାର ଗୋପପୁର କାର୍ଯ୍ୟକ୍ରମ ଶେଷ ହୋଇଛି

ଅନ୍ୟ ଦୁଇଜଣ ଛାତ୍ର ଏବେ ମଧ୍ଧ ନିଖୋଜ ଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଅବ୍ୟାହତ ରହିଛି ତେବେ ଉଦ୍ଧାର ହୋଇଥିବା ଦୁଇ ଛାତ୍ରଙ୍କ ମଧ୍ଧରୁ ଜଶଙ୍କର ଅବସ୍ଥା ସଂକଟାପନୁ ଅଛି